ଅନ୍ୟପକ୍ଷରେ ଏହି ଘଟଶାରେ ସଂପୃକ୍ତ ଆବାସିକ ବିଦ୍ୟାଳୟର ତିନିକ୍କଣ ସହକାରୀ ଅଧିକ୍ଷକଙ୍କୁ କିଲ୍ଲା ପ୍ରଶାସନ ପକ୍ଷରୁ ନିଲମ୍ମନ କରାଯିବା ସହ ଜଣେ ଏଏନ୍ଏମ୍ ଓ ଦୁଇଜଣ ମାଟ୍ରନ୍ଙ୍କୁ ମଧ୍ଧ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି

ରାହୁଳଙ୍କ ଗସ୍ତ ପୂର୍ବରୁ ଜାତୀୟ ମହିଳା କଂଗ୍ରେସ ଅଧ୍ଧକ୍ଷା ସୁସ୍କିତା ଦେବ୍ ଓଡ଼ିଶା ଗସ୍ତରେ ଆସି ରାକ୍ୟରେ ମହିଳା ହିଂସା ବୃଦ୍ଧି ପାଉଥିବା ବେଳେ ସେମାନଙ୍ଙୁ ଉଚିତ ନ୍ୟାୟ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି

ଏହି ଅବସରରେ ମହିଳା ହିତାଧିକାରୀଙ୍କୁ କେନ୍ଦ୍ରମନ୍ତୀ ମାଗଶାରେ ରନ୍ଧନଗ୍ୟାସ୍ ସିଲିଶ୍ଡର ଓ ଗ୍ୟାସ୍ ଚୁଲା ବଣ୍କନ କରିଛନ୍ତି ମକର ଆକି ହେଉଛି ମକର ସଂକ୍ରାନ୍ତି ଆକିଠାର୍ ସ୍ୟର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଓ ଜୀବନର ଉହ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି ଆଜିଠାରୁ ଦିନ ବଡ଼ ହୋଇ ରାତି କ୍ରମଶଃ ଛୋଟ ହୁଏ

ଏହି ଦିନ ସାନ୍ତାଳ ସଂପ୍ରଦାୟରେ ମୃତବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ ସହିତ ଶୁଦ୍ଧିକ୍ରିୟା ସଂପନ୍ନ କରାଯାଏ ଏହା ଦାମୋଦର ଯାତ୍ରା ଭାବେ ମଧ୍ଧ ପରିଚିତ ଏହି ଅବସରରେ ମୟୂରଭଞ କିଲ୍ଲାର ଗଶପର୍ବ 'ମକର' ଆକି ଆନନ୍ଦ ଉଲ୍ଲାସ ମଧ୍ଧରେ ପାଳନ କରାଯାଉଛି କିଲ୍ଲାର ମହନ୍ତ ସଂପ୍ରଦାୟ ଆକି ଏହାକୁ ଟୁସୁ ପର୍ବ ଭାବେ ପାଳନ କରୁଛନ୍ତି ଏହି ଅବସରରେ ଶ୍ର ବିଭିନ୍ନ ନଦୀ ଓ ପୁଷ୍କରିଶୀରେ ବୁଡ଼ ପକାଇବା ସହ ନ୍ତନ ବସ୍ତ ପରିଧାନ କରି ମନ୍ଦିରରେ ପ୍ରଜାର୍ଚ୍ଚନା କର୍ପ୍ର ୍ଛନ୍ତି

ଜିଲ୍ଲାର ଅନ୍ୟାନ୍ୟ ଶକ୍ତିପୀଠରେ ମଧ୍ଧ ଆଜିଠାରୁ ଚାରିଦିନ ଧରି ସ୍ୱତନ୍ତ ପ୍ରକାର୍ଚ୍ଚନାର ଆୟୋଜନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି